ପ୍ରିକାଇଡ଼ିଂ ଅଫିସର୍ସ କନ୍ଫରେନ୍ନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଲୋକପ୍ରତିନିଧି ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ସମ୍ମୁଖରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ସର୍ବସାଧାରଣଙ୍କର ଆଶା ଓ ଆକାଂକ୍ଷାର ପୂରଣ କରିବା ଗୁଜରାତର କେବାଡ଼ିଆଠାରେ ପ୍ରିଚ୍ଚାଇଡିଙ୍ଗ୍ ଅଫିସର୍ସ୍ କନ୍ଫରେନ୍ସକୁ ଉଦ୍ଘାଟନ କରି ସେ କହିଛନ୍ତି ଲୋକପ୍ରତିନିଧିମାନଙ୍କୁ ସର୍ବଦା ଜନସାଧାରଣଙ୍କ ପ୍ରତି ସଚ୍ଚୋଟ ରହିବାକୁ ହେବ ସେ କହିଛନ୍ତି ବିଶ୍ୱର ଅନ୍ୟାନ୍ୟ ଭାଗରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରଶ୍ନବାଚୀ ଉଠାଯାଉଥିବା ବେଳେ ଭାରତର ଅନୁଷ୍ଠାନଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ଭାରତର ପୁରାତନ ଗ୍ରନ୍ଥଗୁଡ଼ିକରେ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଉଲ୍ଲେଖ ଥିବାର ଦର୍ଶାଇ ରାଷ୍ଟ୍ରପତି କହିଛନ୍ତି ଦେଶର ନିର୍ମାତାମାନେ ସିୟିଧାନ ପ୍ରଣୟନ କରିବା ସମୟରେ ଏହି ମୂଲ୍ୟବୋଧକୁ ବିବେଚନା କରିଛନ୍ତି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କର ଉଦ୍ବୋଧନରେ ଗଣତନ୍ତ୍ରର ସଫଳତା ପାଇଁ ବ୍ୟବସ୍ଥାପିକା କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ସମନ୍ୱୟ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଲୋକସଭା ବାଚସ୍କତି ଓମ୍ ବିର୍ଲା ସମ୍ମିଳନୀରେ ଅଧ୍ୟକ୍ଷତା କରୁଛନ୍ତି ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ବିଧାନସଭା ଓ ବିଧାନ ପରିଷଦ ଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ସେମାନଙ୍କର ସାୟିଧାନିକ ଦାୟିତ୍ୱ ନିର୍ବାହାନ କରିବାକୁ ସେ ଆହ୍ବାନ ଦେଇଛନ୍ତି ଦେଶର ମହାନ ନେତାଗଣ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାର ପୂରଣ ଦିଗରେ ସଂକଳ୍ପବଦ୍ଧ ହେବାକୁ ସେମାନଙ୍କୁ ସେ ଆହ୍ୱାନ ଦେଇଛନ୍ତି

ଏହାକୁ ଜାତୀୟ ଆଇନ୍ ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ

ସମ୍ଭିଧାନ ପ୍ରଣୟନରେ ମୃଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତର ପ୍ରଥମ ଆଇନ୍ ମନ୍ତ୍ରୀ ଡକ୍ଟର ବିଆର୍ ଆମ୍ବେଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ସ୍ୱରୂପ ମଧ୍ୟ ଏହି ଦିବସ ପାଳନ କରାଯାଉଛି

କୋବିଡ୍ ନାଇଷ୍ଟିନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଯେଉଁ ସଫଳତା ମିଳିଛି ତାହାକୁ ବଳବତ୍ତର ରଖିବା ସକାଶେ ନୂଆ ନିର୍ଦ୍ଦେଶାବଳୀରେ ବିଶେଷ ଆଲୋକପାତ କରାଯାଇଛି ଦେଶର କିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି କୋବିଡ୍ ନିୟମର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶାବଳୀରେ ଉଲ୍ଲେକ ରହିଛି କୋବିଡ୍ ନିୟମର ସଠିକ୍ କାର୍ଯ୍ୟକାରୀତା ପାଇଁ ଜିଲ୍ଲା ପ୍ରଶାସନ ପୁଲିସ୍ ଓ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସେମାନଙ୍କର ନିଜସ୍ୱ ଆକଳନ ଅନୁସାରେ ସ୍ଥାନୀୟ କଟକଣା ଲାଗୁ କରିପାରିବେ ଏହି ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସତର୍କତାର ସହ କଣ୍ଟେନ୍ମେଣ୍ଟ ଜୋନ୍ ଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି ଏଥିପାଇଁ ସେମାନେ କିଲ୍ଲା କର୍ତ୍ତୃପକ୍ଷମାନଙ୍କର ସହାୟତା ନେଇପାରିବେ କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକ ବିଷୟରେ ସମ୍ପୃକ୍ତ ଜିଲ୍ଲାପାଳ ଓ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନେ ସେମାନଙ୍କର ଓ୍ପେବ୍ସାଇଟ୍ରେ ପ୍ରକାଶ କରିବେ ଏହି ତାଲିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ମଧ୍ୟ ଦିଆଯିବାକୁ ଏଥିରେ ଉଲ୍ଲେଖ ରହିଛି କଣ୍ଟେନ୍ମେଣ୍ଟ ଜୋନ୍ଗୁଡ଼ିକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ସେଗୁଡ଼ିକରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକୁ ଅନୁମତି ଦିଆଯିବ କଣ୍ଟେନ୍ମେଣ୍ଟ ଜୋନ୍ ଗୁଡ଼ିକରୁ ଲୋକମାନେ ଅନ୍ୟ ସ୍ଥାନକୁ ଯାଇପାରିବେ ନାହିଁ ଓ ସେଗୁଡ଼ିକୁ ଅନ୍ୟ ସ୍ଥାନରୁ ଲୋକମାନେ ଆସିପାରିବେ ନାହିଁ କେବଳ ଜରୁରୀ କାଳିନ ଚିକିତ୍ସା ପାଇଁ ଏହି ନିୟମରେ କୋହଳ କରାଯିବ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ଯୋଗାଣ ପାଇଁ କୌଣସି କଟକଣା ଲାଗୁ ହେବ ନାହିଁ ଜୋନ୍ ଗୁଡ଼ିକରେ ଘର ଘର ବୁଲି ପର୍ଯ୍ୟବେକ୍ଷଣ କରାଯିବ

କାର୍ଯ୍ୟାଳୟ ଗୁଡ଼ିକରେ ଶାରୀରିକ ଦୂରତା ବଳବତ୍ତର ରହିବ

ରାଜ୍ୟ ଭିତରେ ଓ ରାଜ୍ୟ ରାଜ୍ୟ ମଧ୍ୟରେ ଯାନବାହନ ଚଳାଚଳ ଓ ଲୋକମାନଙ୍କର ଗମନାଗମନ ଉପରେ କୌଣସି ପ୍ତିବନ୍ଧକ ଲାଗୁ କରାଯାଇନାହିଁ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

ପିଏମ୍ ବୁକ୍ ରିଲିଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ନାନକଦେବ ଜୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଏକ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଚଣ୍ଡିଗଡ଼ର କିର୍ପାଲ୍ ସିଂହ ଏହି ପୁସ୍ତକ ରଚନା କରିଚ୍ଛନ୍ତି

ଦେଶରେ ସ୍ୱ୍ୟାସ୍ଥ୍ୟ ମୌଳିକ ଢାଞ୍ଚାର ବିକାଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସରକାରଙ୍କ ନିୟମର ସଠିକ୍ ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି

ବିହାର ସ୍ୱିକର୍ ବିଜେପି ନେତା ତଥା ଏନ୍ଡିଏ ପ୍ରାର୍ଥୀ ବିଜୟ କୁମାର ସିହ୍ନା ବିହାର ବିଧାନସଭାର ନୂଆ ବାଚସ୍କତି ନିର୍ବାଚିତ ହୋଇଛନ୍ତି ଅସ୍ଥାୟୀ ବାଚସ୍କତି ଜିତନ ରାମ ମାଂଝୀ ବାଚସ୍କତି ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ନୂଆ ବାଚସ୍କତିଙ୍କୁ ଅଭିନନ୍ଦନ କଣାଇଛନ୍ତି ବିରୋଧୀ ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ କଂଗ୍ରେସ ନେତା ଅଜିତ ଶର୍ମା ହିନ୍ଦୁସ୍ତାନୀ ଆୱାମ୍ ମୋର୍ଚ୍ଚା ନେତା କିତନ୍ ରାମ ମାଝୀ ବିକାଶଶୀଳ ଇନ୍ସାନ୍ ପାର୍ଟି ନେତା ମୁକେଶ ସାହାଣୀ ଓ ସିପିଆଇଏମ୍ଏଲ୍ ନେତା ମେହେବୁବ୍ ଆଲମ ନୂଆ ବାଚସ୍କତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପୂର୍ବରୁ ବିରୋଧୀ ଦଳମାନେ ବାଚସ୍ୱତିଙ୍କ ନିର୍ବାଚନ ପାଇଁ ଗୁପ୍ତ ମତଦାନ କରାଯିବାକୁ ଦାବି କରିଥିଲେ